ସେ କହିଛନ୍ତି ଜନସଂଖ୍ୟା ଶିଳ୍ପ ଯାନବାହନ ବର୍ଜ୍ୟବସ୍ତୁ ଏବଂ ଧୂଳିର ମାତ୍ରା ବୃଦ୍ଧି ପାଇବା ଦ୍ୱାରା ପ୍ରଦୂଷଣ ବଢ଼ିବାରେ ଲାଗିଛି

ସେ କହିଛନ୍ତି ସରକାର ଦେଶରୁ ପ୍ରଦୂଷଣ ହ୍ରାସ କରିବା ପାଇଁ ଗତ କିଛି ବର୍ଷ ହେବ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି

ରାଜ୍ୟଗୁଡ଼ିକ ନିଜ ସହର ଅନୁଯାୟୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଦ୍ଷଣର ମାତ୍ରା ହ୍ରାସ କରିବା ପାଇଁ ପରିବେଶ ମନ୍ତ୍ରୀ ଆହ୍ବାନ ଦେବା ସହ ଇଲେକ୍ରୋନିକ୍ ଯାନର ବ୍ୟବହାର ବୃଦ୍ଧି କରିବା ପାଇଁ ଉସାହିତ କରିଛନ୍ତି ଏହି ଅବସରରେ ଶ୍ରୀ ଜାଭଡେକର ରାଷ୍ଟ୍ର ମନ୍ତ୍ରୀ ବାବୁଲ୍ ସୁପ୍ରିଓ ଏବଂ ସଚିବ ଆର୍ପି ଗୁପ୍ତାଙ୍କ ସହ ମିଶି ପରିବେଶ ପ୍ରଦୂଷଣ ହ୍ରାସ କରିବା ପାଇଁ ଏକ ସମନ୍ଧିତ ପଦକ୍ଷେପ ସମ୍ପର୍କୀତ ବ୍ରୋସର ଉନ୍କୋଚନ କରିଛନ୍ତି

ଏହି ନମ୍ଭର ମାନସିକ ଭାବେ ଅସ୍କୁସ୍ଥ ଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ଯୋଗାଇଦେବ କୋଭିଡ୍ ନାଇଷ୍ଟିନ୍ ମହାମାରୀ ପରିପ୍ରେକ୍ଷୀରେ ମାନସିକ ଅସୁସ୍ଥତା ସମ୍ପର୍କିତ ଘଟଣା ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଏହି ହେଲ୍ସଲାଇନ୍ ନମ୍ଭର ଉନ୍ମୋଚନ କରାଯାଇଛି ଏହି ଅବସରରେ ଶ୍ରୀ ଗେହଲଟ ହେଲ୍ସଲାଇନ୍ ଉପରେ ପୋଷ୍ଟର ବ୍ରୋଚର୍ ଓ ଗବେଷଣାତ୍ମକ ପୁସ୍ତକ ଉନ୍ମୋଚନ କରିଥିଲେ ଥାର୍ଡ ରାଷ୍ଟ୍ରୀୟ ପୋଷଣ ମାହ ସରକାର କହିଛନ୍ତି ତୃତୀୟ ରାଷ୍ଟ୍ରୀୟ ପୋଷଣ ମାସ ସମୟରେ ଅତି ଉତ୍କଟ କୁପୋଷିତ ପିଲାମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପୁଷ୍ଟି ଯୋଗାଇବା କାର୍ଯ୍ୟ ଉପରେ ଆଲୋକପାତ କରାଯିବ ଚଳିତମାସକୁ ତ୍ତୀୟ ରାଷ୍ଟ୍ରୀୟ ପୋଷଣ ମାସ ଭାବେ ପାଳନ କରାଯାଉଛି ଆମ ସମ୍ବାଦଦାତା ଜଣାଇଛନ୍ତି ପ୍ରତିବର୍ଷ ପୋଷଣ ଅଭିଯାନ ଅଧୀନରେ ପୋଷଣ ମାସ ପାଳନ କରାଯାଇଥାଏ ପୋଷଣ ଅଭିଯାନ ସମସ୍ତଙ୍କୁ ପୁଷ୍ଟି ଯୋଗାଇବା ପାଇଁ ସେମାନଙ୍କ ନିକଟରେ ପହଞ୍ଚବା ସକାଶେ ପ୍ରଧାନମନ୍ତ୍ରୀଙ୍କ ଯୋଜନାର ଏକ ଅଂଶ ବିଶେଷ

ଛୋଟପିଲା ଓ ମହିଳାମାନଙ୍କୁ କୁପୋଷଣରୁ ମୁକ୍ତ କରିବା ପାଇଁ ଜନଆନ୍ଦୋଳନକୁ ଉସାହିତ କରିବା ହେଉଛି ପୋଷଣ ମାସ ପାଳନର ମୂଳଲକ୍ଷ୍ୟ ତା'ଛଡ଼ା ପ୍ରତ୍ୟେକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଓ ପୁଷ୍ଟି ଯୋଗାଇବା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ ଦେଶରୁ କୁପୋଷଣ ଦୂର କରିବା ପାଇଁ ପ୍ରତ୍ୟେକ ସ୍ଥାନରେ ସଚେତନତା ସୃଷ୍ଟି କରିବା ସକାଶେ ସମସ୍ତେ ଏକଜୁଟ୍ ହୋଇ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଏହା ନାରୀଶକ୍ତି ଓ ଯୁବଶକ୍ତିକୁ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ବିକଶିତ ଦେଶ ଗଠନ ପାଇଁ ଉଚିତ୍ ପୋଷଣର ଆବଶ୍ୟକତା ରହିଛି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଦେଶରେ ପିଲାମାନଙ୍କର ସାମ୍ବହିକ ପୁଷ୍ଟି ସାଧନ ପାଇଁ ଜୋରସୋର ଅଭିଯାନ ଆରମ୍ଭ କରିବାକୁ ସରକାର ସଫକଳ୍ପବଦ୍ଧ ସେ କହିଛନ୍ତି ମହିଳା ଛୋଟପିଲା ଗର୍ଭବତୀ ମହିଳା ଓ ସଦ୍ୟ ପ୍ରସୂତାମାନଙ୍କୁ ପର୍ଯ୍ୟାପ୍ତ ପୁଷ୍ଟି ଯୋଗାଣକୁ ସରକାର ସର୍ବଦା ପ୍ରାଧାନ୍ୟ ଦେଇ ଆସୁଛନ୍ତି ଶ୍ରୀ ଶାହା କହିଛନ୍ତି ପୋଷଣ ଅଭିଯାନ ଏକ ସାର୍ବଜନୀନ ଯୋଜନା ଯାହା ଦେଶରୁ କୁପୋଷଣକୁ ଲୋପ କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିବ ଭାରତକୁ କୁପୋଷଣମୁକ୍ତ କରିବା ପାଇଁ ଏହି ଯୋଜନାକୁ ଆହୁରି ଅଧିକ ବ୍ୟାପକ କରିବା ବିଷୟ ସେ ଜଣାଇଛନ୍ତି

ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିସ୍ତା ରଣକୌଶଳକୁ ଫଳପ୍ରଦଭାବେ କାର୍ଯ୍ୟକାରୀ କରାଯିବାରୁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ପତ୍ରିକା ଗେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜୟପୁରର ପତ୍ରିକା ଗେଟ୍କୁ ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ଉଦ୍ଘାଟନ କରିବେ ଜୟପୁରର ଜବାହରଲାଲ ମାର୍ଗରେ ଏହି ଆଇକନିକ୍ ଗେଟ୍କୁ ପତ୍ରିକା ଖବରକାଗଜ ଦଳ ପକ୍ଷରୁ ତିଆରି କରାଯାଇଛି ଏହି ଅବସରରେ ପତ୍ରିକା ଗୋଷୀର ଅଧ୍ୟକ୍ଷକଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ

ଫଳରେ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରତିରକ୍ଷା ବୈଷୟିକ ଜ୍ଞାନର ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇ ପାରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯାନର ପରୀକ୍ଷାମୂଳକ ସଫଳ ଉଡ଼ାଣ ପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନକୁ ଅଭିନନ୍ଦନ ଜଣାଇଛନ୍ତି

ଖୁବ୍ କମ୍ ଦେଶ ଏହା କରିବାରେ ସକ୍ଷମ ହୋଇଛନ୍ତି ଷ୍ଟେଟସ୍ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଗୁଡ଼ିକୁ ସରକାରୀ ବିଜ୍ଞାପନ ବିଷୟବସ୍ତୁର ନିୟମ ସମ୍ଭନ୍ଧରେ ତିନି ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିବାକୁ ହେବ କର୍ଣ୍ଣାଟକ ଗୋଆ ମିଜୋରମ୍ ଏବଂ ନାଗାଲାଣ୍ଡ ପୂର୍ବରୁ ଏହି ରାଜ୍ୟସ୍ତରୀୟ କମିଟି ଗଠନ କରିସାରିଛନ୍ତି ଏବଂ ଛତିଶଗଡ଼ ସରକାର କେନ୍ଦ୍ରୀୟ କମିଟିର ପରାମର୍ଶ ଅନୁଯାୟୀ ସରକାରୀ ବିଜ୍ଞାପନଗୁଡ଼ିକର ବିଷୟବସ୍ତୁଗୁଡ଼ିକୁ ଯାଞ୍ଚ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି

କେତେକ ରାଜ୍ୟସରକାରଙ୍କ ଦ୍ୱାରା ଏଭଳି କମିଟି ଗଠନରେ ହେଉଥିବା ବିଳମ୍ବକୁ ସିସିଆର୍ଜିଏ ସର୍ବୋଚ୍ଚ ଅଦାଲତଙ୍କ ଆଦେଶର ଅବମାନନା ହେବ ବୋଲି କହିଛି ଏହି ନିୟମର ପାଳନ ନ କରିବା ଏକ ଗମ୍ଭୀର ବିଷୟ ବୋଲି ସିସିଆର୍ଜିଏ କହିଛି କୋଭିଡ୍ ନାଇଷ୍ଟିନ୍ ମହାମାରୀ ପରିପ୍ରେକ୍ଷୀରେ ପଡ଼ିରହିଥିବା ମାମଲାଗୁଡ଼ିକର ଉତ୍ତର ରଖିବା ପାଇଁ ରାଜ୍ୟ ସରକାରଗୁଡ଼ିକୁ ଆଉ କିଛି ସମୟ ପ୍ରଦାନ ପାଇଁ ନିଷ୍ପଭି ନେଇଛି

ଶ୍ରୀ ମୁଖାର୍ଜୀଙ୍କୁ ଜଣେ ସଚ୍ଚା ଦେଶଭକ୍ତ ଭାବେ ବର୍ଷ୍ଣନା କରିବା ସହ ବାଙ୍ଗଲାଦେଶ ସର୍ବଦା ଏହି ନେତାଙ୍କୁ ମନେ ରଖିବ ବୋଲି ଶୋକ ପ୍ରସ୍ତାବରେ କୁହାଯାଇଛି

ଗତକାଲି ନୃଆଦିଲ୍କୀଠାରେ ଏକ ଭର୍ଚ୍ଚଆଲ୍ ବୈଠକରେ ଉଦ୍ବୋଧନ ଦେଇ ରାଜୀବନ୍ କହିଚ୍ଚନ୍ତି ଦକ୍ଷିଣ ପଶ୍ଚିମ ମୌସୁମୀବାୟ ପ୍ରଭାବରେ ଚଳିତବର୍ଷ ଦେଶରେ ଭଲ ବର୍ଷା ହୋଇଛି ଏବଂ ଏହା କୃଷକମାନଙ୍କ ସାହାଯ୍ୟ କରିବ ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ କହିଛନ୍ତି ସେପ୍ଟେମ୍ବର ମାସରେ ଦେଶରେ ସାଧାରଣଠାରୁ ଅଧିକ ବର୍ଷା ହେବ

ରୋଜର ଓ ଟେକାଓ ଆସନ୍ତାକାଲି ଦ୍ୱିତୀୟ ସେମିଫାଇନାଲ୍ରେ ବ୍ରାଜିଲୀୟ କ୍ରୋଏସିଆ ଯୋଡ଼ି ବି ସୋରେସ ଓ ଏମ୍ ପାଭିକ୍ଙ୍କୁ ଭେଟିବେ